ପିଏମ୍ ଜନୌଷଧି ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଜନୌଷଧି ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏହି ଜନୌଷଧି କେନ୍ଦ୍ର ଶିଲଙ୍ଗ୍ ସ୍ଥିତ ଉତ୍ତର ପୂର୍ବ ଇନ୍ଦିରା ଗାନ୍ଧି ଆଞ୍ଚଳିକ ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ସ୍ଥାପନ କରାଯାଇଛି ଏହି ଅବସରରେ ଶ୍ରୀ ମୋଦି 'ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନାରେ ଶସ୍ତା ମୂଲ୍ୟରେ ଉତ୍ତମ ମାନର ଔଷଧପତ୍ର ଯୋଗାଇ ଦିଆଯାଉଛି

ଦେଶର ପ୍ରତ୍ୟେକ ଜିଲ୍ଲାରେ ଜନୌଷଧି କେନ୍ଦ୍ରମାନ ସ୍ଥାପନ କରାଯାଇଛି ଜନୌଷଧି ପରିଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହକୁ ଜନୌଷଧି ସପ୍ତାହ ଭାବେ ପାଳନ କରାଯାଉଛି

ଏଥିରେ ସମାଜର ସବୁ ବର୍ଗର ଲୋକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଅଛନ୍ତି

ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ କରାଯାଇଥିଲା କମିଟିର ପ୍ରଥମ ବୈଠକ ସୋମବାର ଦିନ ବସି ପ୍ରସ୍ତୁତି ଉପରେ ଆଲୋଚନା କରାଯିବ

ହେଲ୍ଥ ମିଟିଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୀତି ଆୟୋଗ ସହ ମିଶି କୋବିଡ୍ ସଂକ୍ରମଣ ପୁନର୍ବାର ବ୍ୟାପିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା କରିଛି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ନୀତି ଆୟୋଗ ସଦସ୍ୟ ବିନୋଦ କେ ପଲ୍ ହରିଆନା ଆନ୍ଧ୍ରପ୍ରଦେଶ ଗୋଆ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଦିଲ୍ଲୀ ଓ ଚଣ୍ଡିଗଡ଼ର ମୁଖ୍ୟ ସଚିବମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଏହି ସମୟରେ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପରିଚାଳନାଗତ ରଣକୌଶଳ ଉପରେ ଆଲୋଚନା କରାଯାଇଛି ଦିଲ୍ଲୀ ଅହରିଆନା ଆନ୍ଧ୍ରପ୍ରଦେଶ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଗୋଆ ଓ ଚଣ୍ଡିଗଡ଼ର କିଛି କିଛି କିଲ୍ଲାରେ କୋବିଡ୍ ସଂକ୍ରମଶକୁ ନେଇ ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଉଦ୍ବେଗ ପ୍ରକାଶ କରିଥିଲେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନମୁନା ପରୀକ୍ଷା ବୃଦ୍ଧି କରିବା ଏବଂ ତଦାରଖ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି ଏହା ବ୍ୟତୀତ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଏଥିପାଇଁ ସୁପ୍ରିମ୍କୋର୍ଟ୍ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ଜାରି କରିଛନ୍ତି ଏଥିରେ କୋର୍ଟର କାର୍ଯ୍ୟ ସମ୍ପାଦନା ଓ କୋବିଡ୍ ନାଇଣ୍ଟିନ୍ ସମ୍ବନୀୟ ବିଭିନ୍ନ ନିୟମ ସ୍ଥାନ ପାଇଛି ସୁପ୍ରିମ୍କୋର୍ଟ ଏହି ପଦ୍ଧତିରେ ଶୁଣାଶି କାର୍ଯ୍ୟକ୍ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ଏହି ପଦ୍ଧତି ଅନୁସାରେ ମଙ୍ଗଳବାର ବୁଧବାର ଓ ଗୁରୁବାର ଦିନ ଗୁଡ଼ିକରେ ଶୁଣାଶି ହେବାକୁ ଥିବା ମାମଲା ଗୁଡ଼ିକର କୋର୍ଟ୍ରେ ଉପସ୍ଥିତ ରହି ଶୁଣାଶି କରାଯିବ ସୋମବାର ଓ ଶୁକ୍ରବାର ଦିନ ଶୁଣାଶି ହେବାକୁ ଥିବା ମାମଲା ଗୁଡ଼ିକର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଣାଶି ହେବ ମଷ୍ଟ ଆନାଉନ୍ନମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ଏହାର ଦ୍ୱି ଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଜି ରାତିରେ କୋବିଡ୍ ନାଇଷ୍ଟିନ୍ ସଂକ୍ରାନ୍ତ ଏକ ସ୍ୱତନ୍ତ୍ର ଆଲୋଚନାର ପ୍ରସାରଣ କରିବ ଏହି ଆଲୋଚନାରେ ଡକ୍ଟର ମୋନା ଦେଶାଇ ଅଂଶଗ୍ରହଣ କରିବେ

ଜେକେ ଆରେଷ୍ଟ ଜାମ୍ଗୁ କାଶ୍ମୀରର କୁଲଗାମ୍ ଜିଲ୍ଲାରୁ ଦୁଇ ଜଣ ଲୋକଙ୍କୁ ଗିରଫ୍ କରାଯାଇଛି ସେମାନଙ୍କ ପାଖରୁ ଗୋଟିଏ ପିସଲ୍ ଓ କିଛି ଗୋଳାବାରୁଦ ଜବତ କରାଯାଇଛି ସେମାନଙ୍କର ନାମ ମହମ୍ମଦ୍ ଡ୍ୟାନିସ୍ ଓ ନୌସାଦ୍ ବୋଲି ଜଣାପଡ଼ିଛି ସେମାନେ ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାର ବାସିନ୍ଦା

ପୁଲିସ୍ କହିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁଲ୍ଗାମ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଗୋଟିଏ କାର୍ରେ ବନିହାଲ୍ରୁ କାଜିଗୁଣ୍ଡକୁ ବେଆଇନ୍ ଅସ୍ତ୍ରଶସ୍ତ ନିଆଯାଉଥିବାର ଖବର ପୁଲିସ୍କୁ ମିଳିଥିଲା

କାର୍ଟି ସେହି ପଥ ଦେଇ ଯିବା ସମୟରେ ତାହାକୁ ଅଟକା ଯାଇଥିଲା ଓ ସେହି ଦୁଇ ଜଣ ଲୋକଙ୍କୁ ଗିରଫ୍ କରାଯାଇଥିଲା ଇତିମଧ୍ୟରେ କାଜିଗୁଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ପରବର୍ତ୍ତୀ ତଦନ୍ତ ଆରମ୍ଭ କରାଯାଇଛି

ଏହାଫଳରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି

ଇଂଲଣ୍ଡ ପାଇଁ ଡ୍ୟାନ୍ ଲରେନ୍ନ ଅର୍ଦ୍ଧଶତକ ହାସଲ କରିଥିଲେ

ଅକ୍କର ପଟେଲ୍ ଓ ୱାଶିଙ୍ଗ୍ଟନ୍ ସୁନ୍ଦର ପ୍ରଥମ ଘଣ୍ଟାରେ ଭଲ ଖେଳ ପ୍ରଦର୍ଶନ କରିଥିଲେ

ଏଥିସହିତ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ର ଉଦ୍ଘାଟନୀ ପର୍ଯ୍ୟାୟରେ ପ୍ରବେଶ କରିଛି